ଭିଡ଼ିଓ କନ୍ଫରେନ୍ଦିଂ ଜରିଆରେ ପୁଶ୍ ବଟନ୍ ଦ୍ୱାରା ଏହି ଅର୍ଥ ହସ୍ତାନ୍ତରଣ ହେବ ଏହି ଅବସରରେ ବିଭିନ୍ନ ରାଜ୍ୟର କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ପିଏମ୍ କିଷାନ୍ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି କୃଷକମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ରଖିବେ

ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଛି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୃଷିମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତମ ଶାସନ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣକୁ ପ୍ରୋହାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

ପିଏମ୍ ଟ୍ରିବ୍ୟୁଟ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାର୍ଲାମେଣ୍ଟରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ଏକ ପ୍ରସ୍ତକ ଉନ୍ନୋଚନ କରିବେ ବାଜପେୟୀଙ୍କ ଜୀବନୀ କୃତି ଏବଂ ସେ ସଂସଦରେ ଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍୍ଣ୍ଣ ଭାଷଣ ଏହି ପୁସ୍ତକରେ ସ୍ଥାନ ପାଇଛି ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତକ ପ୍ରକାଶିତ ହୋଇଛି ଏହି ପୁସ୍ତକରେ ବାଜପେୟୀଙ୍କ ସାଧାରଣ ଜୀବନର ବିରଳ ଫଟୋ ସ୍ଥାନ ପାଇଛି

ଆକ୍ଟିର ଦିନଟିକୁ ମଧ୍ୟ 'ସୁଶାସନ ଦିବସ' ଭାବେ ପାଳନ କରାଯାଉଛି

ଜଣେ ଉଚ୍ଚକୋଟୀର ପାର୍ଲାମେଟାରିଆନ୍ ଯାହାଙ୍କ ପ୍ରତି ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ଥିଲା ଜନସାଧାରଣଙ୍କ ଭଲ ପାଇବା ଓ ବିଶ୍ୱାସ ତାଙ୍କ ନେତୃତ୍ୱରେ ପ୍ରତିଫଳିତ ହେଉଥିଲା ଦେଶରେ ଭିଭିମିର ଦ୍ରତ ବିକାଶ ଦୂଢ଼ ଅର୍ଥନୀତି ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଶି ସେ ଜଣେ ଦକ୍ଷ ପାର୍ଲାମେଙ୍କାରିଆନ୍ ଏବଂ ପ୍ରଧାନମନ୍ତ୍ରୀ ଭାବେ ଦେଶପାଇଁ ଅତୁଳନୀୟ ଯୋଗଦାନ ଦେଇଛନ୍ତି ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ୱଭାରତୀ ପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦୃଷ୍ଟି ଆତ୍କନିର୍ଭର ଭାରତ ଚିନ୍ତାଧାରାର ଆଧାରଶୀଳା ଯାହା ଭାରତ ଏବଂ ବିଶ୍ୱର କଲ୍ୟାଣ ପାଇଁ ମାର୍ଗଦର୍ଶନ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁଦେବ ଚାହୁଁଥିଲେ ଭାରତର ଶ୍ରେଷତ୍ୱରୁ ବିଶ୍ୱ ଲାଭବାନ୍ ହେଉ ଯାହାକି ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ମାର୍ଗ ପ୍ରଶସ୍ତ କରିଛି ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହକୃ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରବିନ୍ଦ୍ରନାଥ ଟାଗୋର ଚାହୁଁଥିଲେ ଯେ ସମଗ୍ର ପୁଥିବୀ ଭାରତ ଠାର୍ଚ୍ଚ ଅଧିକର୍ତ ଅଧିକ ଶିକ୍ଷାଲାଭ କରୁ ଏବଂ ଭାରତ ମଧ୍ୟ ପ୍ରଥିବୀଠାରୁ ଅନୁର୍ପ ଭାବେ ଶିକ୍ଷାଲାଭ କର୍ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କୁଳାଧ୍ୟପତି ଭାବେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀର ବାର୍ତ୍ତାକୁ ସମଗ୍ର ପୂଥିବୀରେ ଭାରତ ପ୍ରଚାର କରୁଛି ସେ କହିଛନ୍ତି ପ୍ରକୃତି ସହିତ ବସବାସ କରିବା ସହ ଜୀବନ ଜିଇଁବା ଶୈଳୀକୃ ରୂପାୟିତ କରିବା ପାଇଁ ବିଶ୍ୱଭାରତୀ ଆମକୁ ଶିକ୍ଷା ଦେଇଛି ଭାରତ ହେଉଛି ଏକମାତ୍ର ଏଭଳି ଏକ ଦେଶ ଯିଏକି ପ୍ୟାରିସ୍ ବୃଝାମଣା ଅଧୀନରେ ନିର୍ଦ୍ଧାରିତ ପରିବେଶ ଲକ୍ଷ୍ୟକୁ ହାସଲ କରିବାପାଇଁ ସଠିକ୍ ମାର୍ଗରେ ପରିଚାଳିତ ହେଉଛି ଶ୍ରୀ ମୋଦୀ ଆହୁରି କହିଛନ୍ତି ଭାରତ ଅନ୍ତରାଷ୍ଟ୍ରୀୟ ସୌର ସଙ୍ଗଠନ ମାଧ୍ୟମରେ ପରିବେଶ ସଂରକ୍ଷଣରେ ମଧ୍ୟ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି

ପଣ୍ଟିମବଙ୍ଗର ରାଜ୍ୟପାଳ ଜଗଦୀପ ଧନ୍ଖଡ୍ ଏହି ଉହବକୁ ପ୍ରଦୀପ ପ୍ରକୃଳନ କରି ଉଦ୍ଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତୀ ରମେଶ ପୋଖରିଆଲ୍ ନିଶଙ୍କ ବିଶ୍ୱ ଭାରତୀର ଶତବାର୍ଷିକୀ ଉହବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଜାତୀୟ ଶିକ୍ଷାନୀତି ଦ୍ୱାରା ହିଁ ଜ୍ଞାନର ବିଷୟବସ୍ତୁ ପ୍ରତିଭା ଏବଂ ସୃଜନାତ୍ମକ କଳାକୁ ଏକତ୍ରିତ କରାଯାଇ ପାରିବ ଏହାଦ୍ୱାରା ରବିନ୍ଦ୍ରନାଥ ଟାଗୋରଙ୍କର ଜୀବନଦର୍ଶନର ଯଥାର୍ଥ ମୂଲ୍ୟାଙ୍କନ ହୋଇପାରିବ

ସେମାନଙ୍କଦ୍ୱାରା ଉଠାଯାଇଥିବା ସମସ୍ତ ପ୍ରସଙ୍ଗରେ ବିଚାର ବିମର୍ଶ କରି ତାହାର ସମାଧାନ ବାହାର କରିବାପାଇଁ ନିଜର ସଙ୍କଞ୍ଚକୁ ଦୋହରାଇଛନ୍ତି ସରକାର କୃଷକମାନଙ୍କୁ କହିଛନ୍ତି ଆଗାମୀ ପର୍ଯ୍ୟାୟ କଥାବାର୍ତ୍ତାପାଇଁ ତାରିଖ ଏବଂ ସମୟ ସମ୍ପର୍କରେ ସେମାନେ ସ୍ଥିର କରନ୍ତୁ କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ୍ ଅଗ୍ରୱାଲ୍ ଲେଖିଥିବା ପତ୍ରରେ ଗୁରୁତ୍ୱ ଦେଇ କହିଛନ୍ତି ସରକାର କୃଷକମାନଙ୍କ ସହିତ ଖୋଲା ମନରେ ଆଲୋଚନା କରିବାପାଇଁ ପ୍ରସ୍ତୁତ ସେମାନଙ୍କର ସମସ୍ତ ପ୍ରସଙ୍ଗର ଯୁକ୍ତିସଙ୍ଗତ ସମାଧାନ କରିବାକୁ ମଧ୍ୟ ସରକାର ପ୍ରସ୍ତତ ଅଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ବଡ଼ଦିନ ଏକ ଖୁସି ଓ ଆନନ୍ଦର ଦିନ ଯେଉଁଦିନ କି ଭଗବାନ୍ ଯିଶୁ ଜନ୍କଗ୍ରହଣ କରିଥିଲେ ଏହି ଉହବ ଲୋକମାନଙ୍କ ଜୀବନରେ ଶାନ୍ତି ସଦିଚ୍ଛା ଏବଂ ଦୟାଭାବ ଭରିଦେଉ ଏହି ଉତ୍ସବ ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ଶାନ୍ତି ଓ ସମନ୍ୱୟର ଭାବ ଭରିଦେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ଦୟା ଓ କରୁଣା ଭାବ ପ୍ରତି ଆମର ବିଶ୍ୱାସ ବଜାୟ ରଖୁ ଏବଂ ଭଗବାନ୍ ଯିଶୁଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷା ଦୟା ଓ କ୍ଷମା ଭାବ ମାନବିକତାକୁ ଜାଗ୍ରତ କର୍

ସେ ଜଳନ୍ଧର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ଡିୟୁରେ ବିଭିନ୍ନ ବିକାଶମୂଳକ ପ୍ରକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଉଦ୍ଘାଟନ କରିବେ ଡିୟୁରେ ଆଇଆଇଆଇଟି ଭଦୋଦ୍ରା ଆନ୍ତର୍ଜାତିକ କ୍ୟାମ୍ପସ୍କୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ

ପିଏମ୍ କୟ ସେହତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜାମ୍ମୁ କାଶ୍କୀର୍ର ସମସ୍ତ ଅଧିବାସୀଙ୍କ ପାଇଁ ଆୟୁଷ୍କାନ୍ ଭାରତ ପିଏମ୍ ଜୟ ସେହତ୍ କାର୍ଯ୍ୟକ୍ରମର ଶୁଭାରୟ କରିବେ ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ

ଦେଶବ୍ୟାପୀ ପିଏମ୍ ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍କିଟାଲ୍ଗୁଡ଼ିକ ଏହି ସେବା ଯୋଗାଇ ଦେବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏବଂ କାମ୍ମୁ କାଶ୍ମୀର୍ର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଅବସରରେ ଉପସ୍ଥିତ ରହିବେ

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟିମିଙ୍ଗ୍ ମଧ୍ୟ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ